ଆଜି ଶିକ୍ଷାନୁଷ୍ଠାନଗୁଡ଼ିକ ଓ ବ୍ୟବସାୟୀକ ପ୍ରତିଷ୍ଠାନଗୁଡ଼ିକ ସ୍ୱାଭାବିକ ଭାବେ ଖୋଲା ରହିଛି ରମ୍ୟନ୍ ଜିଲ୍ଲାର ସବୁ ସ୍କୁଲ୍ଗୁଡ଼ିକ ଆଜି ଖୋଲିଥିଲା ବେଳେ କେବଳ ବଣିହାଁଲ୍ ସବ୍ଡିଭିଜନ୍ରେ ସ୍କୁଲ୍ଗୁଡ଼ିକ ଖୋଲି ନ ଥିଲା ସୀମାନ୍ତ ପୁଞ୍ଚ କିଲ୍ଲାରେ ମଧ୍ୟ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକ ଖୋଲା ରହିଥିଲା ରିଆସି ଓ କାଠୁଆ ଜିଲ୍ଲାରେ ପରିସ୍ଥିତି ସ୍ୱାଭାବିକ ରହିଛି ସବୁ ବିଦ୍ୟାଳୟ ଓ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକ ଖୋଲାଯାଇଛି କେତେକ ବୈଷୟିକ ତୃଟି ଯୋଗୁଁ ଜାମ୍ମୁ ଡିଭିଜନ୍ରେ ମୋବାଇଲ୍ ଇଷ୍ଟରନେଟ୍ ସେବାକୁ ବାତିଲ କରାଯାଇଛି କାମ୍ମୁର ଡିସିପି ସଂଜୀବ ବର୍ମା କହିଛନ୍ତି ଇଣ୍ଟରନେଟ୍ ସେବାକୁ ଖୁବ୍ ଶୀଘ୍ର ପୁନଃ ସ୍ଥାପନ କରାଯିବ ତେବେ କାମ୍ମୁର ଡିସିପି ଓ ଆଇଜିପି ଗୁଜବରେ ପ୍ରଭାବିତ ନ ହେବା ପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି କାଶ୍ମୀର ଅଞ୍ଚଳରେ ଆଜି ଅଧିକାଂଶ ସ୍କୁଲଗୁଡ଼ିକ ଖୋଲିଛି କଟକଣା ହ୍ରାସ କରାଯିବା ପରେ ଅନେକ ବିଦ୍ୟାଳୟରେ ଶିକ୍ଷକମାନେ ଉପସ୍ଥିତ ଥିବାର ଜଣାପଡ଼ିଛି ସରକାରୀ ମୁଖପାତ୍ର ଶ୍ରୀ କଂସଲ୍ କହିଛନ୍ତି କାଶ୍କୀର ଉପତ୍ୟକାରେ ଲ୍ୟାଣ୍ଡଲାଇନ୍ ଟେଲିଫୋନ୍ ସେବା ଶ୍ରୀନଗରର ଅଧିକାଂଶ ଅଞ୍ଚଳରେ ପୁନଃ ସ୍ଥାପିତ ହୋଇଛି ଆର୍ବିଆଇ ଏନ୍ବିଏଫ୍ସିକ୍ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର ଶକ୍ତିକାନ୍ତ ଦାସ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗ୍ରଡ଼ିକର ଆୟବ୍ୟୟ ଚିଠାର ସମୀକ୍ଷା କରିବାକୃ ନିର୍ଦ୍ଦେଶ ଦେଇଥିବା ବିଷୟକୁ ଅଗ୍ରାହ୍ୟ କରିଛନ୍ତି ମୁମ୍ୟାଇରେ ଜାତୀୟ ବ୍ୟାଙ୍କିଙ୍ଗ୍ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀଗ୍ରଡ଼ିକର ଆୟବ୍ୟୟ ଚିଠାର ସମୀକ୍ଷା କରିବାକ୍ ସେ କେବେ ନିର୍ଦ୍ଦେଶ ଦେଇ ନାହାନ୍ତି

ରିଜର୍ଭ ବ୍ୟାଙ୍କ୍ କହିଛି ପ୍ରାୟ ପାଞ୍ଚ ଶହ ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ ଓ ଗୃହ ନିର୍ମାଣ ଅର୍ଥ ପଦାନକାରୀ କମ୍ପାନୀଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କ୍ ତୀକ୍ଷ୍ନ ନଜର ରଖିଛି

ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଭଳି କରିବା ପାଇଁ ଗୁରୁତ୍ୱ ଦେଇ ଆସୁଥିଲେ ମୁମ୍ୟାଇରେ ପିକି ଦ୍ୱାରା ଆୟୋଜିତ ବ୍ୟାଙ୍କ୍ ବାର୍ଷିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ରିଜର୍ଭ ବ୍ୟାଙ୍କ୍ ଗଭର୍ଷର କହିଛନ୍ତି ବ୍ୟାଙ୍କ୍ଗୁଡ଼ିକର ଏହି ପଦକ୍ଷେପ ଋଣ କାରବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ପ୍ରଥମେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ରିକର୍ଭ ବ୍ୟାଙ୍କ୍ର ରେପୋରେଟ୍ ମୁତାବକ ଏହାର ସୁଧହାରକୁ ସମାନ କରିଥିଲା ଓ ଗୃହ ରଣ ପାଇଁ ଗତ ଜୁଲାଇ ମାସରେ ଏହାକୁ ଲାଗୁ କରିଥିଲା

ଇଡି ଚିଦାୟରମ୍ କଳାଧନ ବୈଧ ତଦନ୍ତ ସଂକ୍ରାନ୍ତରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସ ନେତା ପି ଚିଦାୟରମଙ୍କୁ ସମନ ଜାରି କରିଛି ୟୁପିଏ ସରକାର ଶାସନରେ ଥିଲାବେଳେ ଆନ୍ତର୍ଜାତିକ ବିମାନ ଚଳାଚଳ ସଂସ୍ଥାଗୁଡ଼ିକୁ ବିମାନ ଚଳାଚଳ ସମୟ ଧାର୍ଯ୍ୟ କ୍ଷେତ୍ରରେ ଅନିୟମିତତା ଯୋଗୁଁ ବହୁ କୋଟି ଟଙ୍କାର ହେର୍ଫେର୍ ହୋଇଥିବାର ଅଭିଯୋଗକୁ ନେଇ ତାଙ୍କ ବିରୁଦ୍ଧରେ ତଦନ୍ତ ଚାଲିଛି

ସେହିଦିନ ତାଙ୍କର ବୟାନ ରେକର୍ଡ କରାଯିବ

ସେଠାରେ ସେ ଯୁବରାଜ ଶେଖ୍ ମହମ୍ମଦ ବିନ୍ ଜୟେଦ୍ ଅଲ୍ ନାହ୍ୟାନ୍ଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିବେ

ବାହାରିନ୍କୁ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଏହା ପ୍ରଥମ ଗସ୍ତ

ନାଇଡୁ ଲିଥୁଆନିଆ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ତିନି ଦିନିଆ ବାଲଟିକ୍ ଉପସାଗରୀୟ ତିନୋଟି ଦେଶ ଗସ୍ତରେ ଯାଇଥିବା ଅବସରରେ ଆଜି ସେ ଉଚ୍ଚସ୍ତରୀୟ ସଂସଦୀୟ ପ୍ରତିନିଧି ଦଳ ସହ ଲିଥୁଆନିଆର ସଂସଦ ଭବନ ପରିଦର୍ଶନ କରିଛନ୍ତି ସଂସଦୀୟ ବ୍ୟବସ୍ଥା ସଂକ୍ରାନ୍ତରେ ସେମାନେ ଆଲୋଚନା କରିଛନ୍ତି ଓ ମତାମତ ଆଦାନପ୍ରଦାନ କରିଛନ୍ତି ଲିଥ୍ରଆନିଆ ସଂସଦ ଭବନ ପହଞ୍ଚିବା ପରେ ଉପରାଷ୍ଟପତି ଏମ୍ ଭେଙ୍କୟା ନାଇଡୁ ଏବଂ ଉଚ୍ଚସ୍ତରୀୟ ପ୍ରତିନିଧି ଦଳକୁ ସେ ଦେଶର ବାଚସ୍କତି ଭିକ୍କୋରାସ୍ ପ୍ରାଙ୍କେଇଟିସ୍ ସ୍ୱାଗତ ଜଣାଇଥିଲେ ଉଭୟ ଦେଶର ସଂସଦୀୟ ପ୍ରତିନିଧି ଦଳ ମଧ୍ୟରେ ସଂସଦୀୟ ବ୍ୟବସ୍ଥା ସମ୍ପର୍କୀତ ପ୍ରକ୍ରିୟା ଓ ପରମ୍ପରା ବିଷୟଗ୍ରଡ଼ିକ ଉପରେ ଆଲୋଚନା କରିଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ସଉଲିଅସ୍ ସ୍କେଭରନେଲିସ୍ ମଧ୍ୟ ଶ୍ରୀ ନାଇଡୁଙ୍କୁ ସାକ୍ଷାତ କରିଛନ୍ତି ପୂର୍ବରୁ ଶ୍ରୀ ନାଇଡୁ କବରସ୍ଥଳୀକୁ ଯାଇ ଲିଥୁଆନିଆ ସ୍ୱାଧୀନତା ସଂଗ୍ରାମରେ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ସ୍କାରକୀ ସ୍ଥଳୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏଫ୍ଆଇଏନ୍ ନୂଆ ପ୍ରତ୍ୟକ୍ଷ ଶୁଳ୍କ ଆଇନ୍ ଚିଠା ପ୍ରସ୍ତୁତ କରିବା ପାଇଁ ଗଠିତ ଟ୍ୟାକ୍ୱ ଫୋର୍ସ ଆଜି ତାର ରିପୋର୍ଟ୍ ଅର୍ଥ ଓ ଉଦ୍ୟୋଗ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଦାନ କରିଛି ଟ୍ୟାକ୍କ ଫୋର୍ସର ଆବାହକ ଅଖିଳେଶ ରଞ୍ଜନ ଏହି ରିପୋର୍ଟ ଦାଖଲ କରିଛନ୍ତି

ଆଜି ନୂଆଦିଲ୍ଲୀରେ ନିରନ୍ତର ପରିମଳ ସଂକ୍ରାନ୍ତ ଜାତୀୟ କର୍ମଶାଳା ଓ ପ୍ରଦର୍ଶନୀରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗେହେଲତ୍ ଏହା କହିଛନ୍ତି ସେ କହିଛନ୍ତି ସରକାର ଯନ୍ତପାତି ଦ୍ୱାରା ସଫେଇ କାମ କରିବା ପାଇଁ ଗୁରୁତ୍ୱ ଦେଉଛନ୍ତି ଏବଂ ଅତ୍ୟାଧୁନିକ କାରିଗରୀ ବିଦ୍ୟାର ଉପଯୋଗ କରାଯାଇ ନର୍ଦ୍ଦମା ନଳା ଓ ସେପ୍ଟିକ୍ ଟ୍ୟାଙ୍କ୍ଗୁଡ଼ିକରେ ମଣିଷମାନଙ୍କ ପ୍ରବେଶକୁ ନିଷିଦ୍ଧ କରାଯିବ ଏହି ଅବସରରେ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପସିଂହ ପୁରୀ କହିଛନ୍ତି ସେପ୍ଟିକ୍ ଟ୍ୟାଙ୍କ୍ ଓ ନର୍ଦ୍ଦମା ନଳା ଭିତରେ ମଣିଷମାନଙ୍କ ପ୍ରବେଶକୁ ଦୂର କରିବା ଏବଂ ଏକ ନିରନ୍ତର ପରିମଳ ପାଇଁ ଉପଯୁକ୍ତ ପରିବେଶ ସ୍ନୃଷ୍ଟି କରିବା ସକାଶେ ତାଙ୍କ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ସଚିବ ନିଲମ ସହାନ୍ୱେ ଏବଂ ପାଞ୍ଚ ଶହ ନଗରୀର ପୌରନିଗମ କମିଶନରମାନେ ଏହି କର୍ମଶାଳାରେ ଯୋଗ ଦେଇଥିଲେ ଇଣ୍ଡିଆ ନେପାଳ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ କୁମାର ଗ୍ୟାୱାଲି କହିଛନ୍ତି ଭାରତ ଓ ନେପାଳ ମଧ୍ୟରେ ସମ୍ପର୍କ ଉଚ୍ଚସ୍ତରରେ ପହଞ୍ଚିଛି ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଗସ୍ତ ଯୋଗୁଁ ଏହା ସମ୍ଭବ ହେଉଛି ଆଗାମୀ ପଞ୍ଚମ ଭାରତ ନେପାଳ ଯୁଗ୍ମ କମିଶନ୍ ବୈଠକ ସଂକ୍ରାନ୍ତରେ କାଠମାଣ୍ଡରେ ଏକ ସାମ୍ଘାଦିକ ସମ୍ମିଳନୀରେ ସୂଚନା ଦେଲାବେଳେ ଶ୍ରୀ ଗ୍ୟାୱାଲି ଦୂଇ ଦେଶ ମଧ୍ୟରେ ଭବିଷ୍ୟତ ସମ୍ପର୍କ ସଂକ୍ରାନ୍ତରେ ସ୍ୱଷ୍ଟ ରୁପରେଖ ପ୍ରଦାନ କରିଛନ୍ତି

ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ବିସ୍ତୃତ ଭାବେ ସମୀକ୍ଷା କରିବା ଲକ୍ଷ୍ୟରେ ଏହି କମିଶନ୍ ଗଠନ କରାଯାଇଛି ଯୁଗ୍ମ କମିଶନ୍ର ବୈଠକ ଅଦଳବଦଳ କରି ଭାରତ ଓ ନେପାଳରେ ଅନୁଷ୍ଠିତ ହୋଇଥାଏ

ବ୍ୟାଡ୍ମିଣ୍ଟନ ସ୍ରଇଜରଲ୍ୟାଣ୍ଡର ବସେଲ୍ଠାରେ ଚାଲିଥିବା ବିଡବ୍ଲ୍ୟଏଫ୍ ବିଶ୍ୱ ବ୍ୟାଡ୍ମିକ୍ଷନ ପ୍ରତିଯୋଗିତାରେ ଭାରତର ସାଇ ପ୍ରଣୀତ ଓ ଏଚ୍ଏସ୍ ପ୍ରଣୟ ପ୍ରଥମ ରାଉଣ୍ଡରେ ବିଜୟ ହୋଇ ଦ୍ୱିତୀୟ ରାଉଣ୍ଡକ୍ ଉଠିଛନ୍ତି

ମହିଳା ଡବଲ୍ସ ପ୍ରତିଯୋଗୀତାରେ ମଧ୍ୟ ଭାରତ ଭଲ ପ୍ରଦର୍ଶନ କରିଛି

କିଦାୟୀ ଶ୍ରୀକାନ୍ତ ଓ ସମୀର ବର୍ମା ଆଜି ପ୍ରଥମ ରାଉଣ୍ଡ ଖେଳିବେ